ବିଶ୍ୱ ଭାରତର ଶକ୍ତି ସାର୍ବଭୌମତ୍ୱ ଓ ସୀମା ସୁରକ୍ଷାପାଇଁ ପ୍ରତିବଦ୍ଧତାର ନିଦ୍ଦର୍ଶନ ପାଇଛି ଲଦାଖ୍ରେ ଭାରତର ମାଟି ଉପରେ ଯେଉଁମାନେ ଲୋଲୁପ ଦୂଷ୍ଟି ରଖିବାକୁ ପ୍ରୟାସ କରିଛନ୍ତି ସେମାନେ ଠିକଶା ଜବାବ୍ ପାଇଛନ୍ତି

ଏକ ଆତ୍କନିର୍ଭର ଭାରତ ଶହୀଦ୍ମାନଙ୍କ ପାଇଁ ସବୁଠାରୁ ଉଚିତ ଓ ଶ୍ରେଷ୍ ଶ୍ରଦ୍ଧାଞ୍ଞଳି ହୋଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି

ଏକ ଆତ୍କନିର୍ଭର ରାଷ୍ଟ୍ର ବିଶ୍ୱାସ ଓ ବନ୍ଧୁତାର ପରମ୍ମରା ଏବଂ ଭ୍ରାତୃତ୍ୱର ଭାବନା ଆଦି ଆଦର୍ଶ ସହ ଦେଶ ଆଗକୁ ବଢ଼ିପାରିବ ବୋଲି ପ୍ରଧାନମନ୍ତୀ କହିଛନ୍ତି ଦେଶ ଏବେ କରୋନା ସଙ୍କଟର ଲକ୍ଡାଉନ୍ ପର୍ଯ୍ୟାୟରୁ ବାହାରି ଅନ୍ଲକ୍ ପର୍ଯ୍ୟାୟରେ ପହଞ୍ ସାରିଛି

ମାସ୍କ ପିବିବା ଦୁଇ ଗଜର ଦୂରତା ନିୟମ ପାଳନ କରିବା ଓ ଅନ୍ୟାନ୍ୟ ସାବଧାନତା ଅବଲମ୍ୟନ ସହ ସୁସ୍ଛ ରହିବାପାଇଁ ଆୟୁର୍ବେଦିକ ଔଷଧ ବ୍ୟବହାର ପାଇଁ ସେ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଲକ୍ଡାଉନ୍ ପ୍ରତ୍ୟାହାର ପର୍ଯ୍ୟାୟରେ ଦଶନ୍ଧି ଦଶନ୍ଧି ଧରି ବନ୍ଦ୍ ପଡ଼ିଥିବା ଅନେକ ଷେତ୍ରକୁ ଉନ୍ମକ୍ତ କରାଯାଇଛି

କରାଯାଉଛି